ପିଏମ୍ ଏସ୍ସିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିର୍ଗିକ୍ସାନ ରାଜଧାନୀ ବିଶ୍କେକ୍ରେ ସାଂଘାଇ ସହଯୋଗ ସଂଗଠନ ରାଷ୍ଟ୍ରମୁଖ୍ୟ ପରିଷଦ ବୈଠକର ପ୍ରଥମ ଅଧିବେଶନରେ ଉଦ୍ବୋଧନ ଦେବେ ଏହି ବୈଠକରେ ଶ୍ରୀ ମୋଦି ଆଞ୍ଚଳିକ ସହଯୋଗ ଏବଂ ବିକାଶ କ୍ଷେତ୍ରରେ ତାଙ୍କ ଚିନ୍ତାଧାରା ଉପସ୍ଥାପନ କରିବେ ଗତକାଲିଠାରୁ ବିସ୍କେକ୍ଠାରେ ଏହି ବୈଠକ ଆରମ୍ଭ ହୋଇଛି ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏସ୍ସିଓ ଚେୟାର୍ପର୍ସନ୍ ତଥା କିରିଗିଜ୍ସ୍ଥାନ ରାଷ୍ଟ୍ରପତି ସୁରନ୍ବେ ଜିନ୍ବେକବ୍ଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ ଉଭୟ ଭାରତ କିରିଗିକ୍ ବ୍ୟବସାୟିକ ଫୋରମ୍ର ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ କାଜାଖସ୍ତାନ ବେଲାରୁଷ ମଙ୍ଗୋଲିଆ ଓ ଇରାନ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିର୍ବାଚିତ ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ବହୁରାଷ୍ଟ୍ରୀୟ ଶିଖର ବୈଠକ

ଭାରତ ଏସ୍ସିଓର ସଦସ୍ୟ ହେବା ପରେ ଏହା ଏ ଧରଣର ଦ୍ୱିତୀୟ ବୈଠକ ବିଶ୍କେକ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ଙ୍କ ମଧ୍ୟରେ ଦ୍ୱିପକ୍ଷିୟ କଥାବାର୍ତ୍ତା ହୋଇଛି ଉଭୟ ନେତା ଦ୍ୱିପକ୍ଷିୟ ସମ୍ପର୍କକୁ ସୁଦୃତ୍ କରିବା ବିଷୟରେ ଆଲୋଚନା କରିଛନ୍ତି ଟ୍ୱିଟ୍ କରି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଚୀନ୍ ରାଷ୍ଟ୍ରପତିଙ୍କ ସହ ଶ୍ରୀ ମୋଦୀଙ୍କର ବୈଠକ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍୍ଣ ରହିଛି ଭାଗିଦାରୀ ସମ୍ପର୍କ ବୃଦ୍ଧି ପାଇଁ ଅଧିକ କଥାବାର୍ତ୍ତା ସକାଶେ ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମୋଦି ଲୋକସଭା ନିର୍ବାଚନରେ ବିପୁଳ ବିକ୍ଷୟ ହାସଲ କରିଥିବାରୁ ଶ୍ରୀ ଜିନ୍ ପିଙ୍ଗ୍ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଇଏସ୍ଆଇ ରେଟ୍ ରାଜ୍ୟ କର୍ମଚାରୀ ବୀମା ଇଏସ୍ଆଇ ନିୟମରେ ପରିବର୍ତ୍ତନ କରାଯାଇ ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ଯୋଗଦାନ ହାର ହ୍ରାସ କରାଯାଇଛି

ସରକାରଙ୍କ ପକ୍ଷରୁ ଜାରି ବିଞ୍ଜପ୍ତିରେ କୁହାଯାଇଛି ଏହି ପରିବର୍ତ୍ତନ ଦ୍ୱାରା ସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ଏଥିରେ ଅଧିକରୁ ଅଧିକ ସାମିଲ କରାଯାଇ ପାରିବ ଏବଂ ନିଯୁକ୍ତିଦାତା ମଧ୍ୟ ଆର୍ଥିକ ବୋଝରୁ ମୁକୁଳିପାରିବେ

ଆର୍ବିଆଇ ଦ୍ୱାରା ଜାରି ଏକ ବିଞ୍ଜପ୍ତିରେ ଏହି ବିଷୟ ଘୋଷଣା କରାଯାଇଛି ବିଜ୍ଞପ୍ତିରେ କୁହାଯାଇଛି ଓପନ୍ ମାର୍କେଟ୍ ଅପରେସନ୍ ଅଧୀନରେ ସରକାରୀ ଜମାରାଶି କ୍ରୟ କରାଯାଇ ଅର୍ଥ ବ୍ୟବସ୍ଥାରେ ସାମିଲ କରାଯିବ ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାରୀ ଜମାଗୁଡ଼ିକର ନିଲାମ ମଧ୍ୟ କରାଯିବ ବୋଲି ଆର୍ବିଆଇ କହିଛି ରାଘବନ୍ ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ ଅଧ୍ୟକ୍ଷ ପିଏସ୍ ରାଘବନ୍ ପ୍ରତିରକ୍ଷା ଶିଳ୍ପରେ ପରିବେଶ ଅନୁକୂଳ ଆଧୁନିକୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି

ସାମୁଦ୍ରିକ ଝଡ଼ 'ବାୟୁ' ମୌସୁମୀବାୟୁର ଅଗ୍ରଗତିକୁ ମନ୍ତର କରିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ କୁହାଯାଇଛି ପୂର୍ବରୁ ପାଣିପାଗ ବିଭାଗ 'ବାୟୁ' ଦୁର୍ବଳ ହେବା ନେଇ ପୂର୍ବାନୁମାନ କରିଥିଲେ ଏହା ଧୀରେ ଧୀରେ ଦୁର୍ବଳ ହେଉଥିବାରୁ ମୌସୁମୀବାୟୁ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ କହିଛି

ତେବେ ରାଜ୍ୟର କିଛି ସ୍ଥାନରେ ଧିଳିଝଡ଼ ସହ ବର୍ଷା ହୋଇଥିବାରୁ ଗତ ଦୁଇଦିନ ଭିତରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଲୋକମାନେ ରକ୍ଷା ପାଇଛନ୍ତି

ପୋଲିସ୍ ଚେକ୍ପୋଷ୍କୁ ଲକ୍ଷ୍ୟକରି ଏହି ବିସ୍କୋରଣ କରାଯାଇଥିଲା ସେଠାକାର ଜଣେ ସୁରକ୍ଷା ମୁଖପାତ୍ର କହିଛନ୍ତି ଏହି ଆକ୍ରମଣ ପଛରେ ଆଇଏସ୍ର ହାତ ଥିବା ଜଣାପଡ଼ିଛି ଏପି ଆସେମ୍ଲି ତାମିନେନି ସୀଥାରମ୍ ସର୍ବସମ୍ମତିକ୍ରମେ ଆନ୍ଧ୍ରପ୍ରଦେଶ ବିଧାନସଭାର ବାଚସ୍କତି ଭାବେ ନିର୍ବାଚିତ ହୋଇଛନ୍ତି ସେଠାକାର କାମଚଳା ବାଚସ୍କତି ସୀଥାରମ୍ଙ୍କ ନିର୍ବାଚନ ବିଷୟ ଗତକାଲି ବିଧାନସଭାରେ ଘୋଷଣା କରିଥିଲେ ଏହି ଅବସରରେ ଶ୍ରୀ ସୀଥାରମ୍ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ସୀତାରମଣ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ନୂଆଦିଲ୍ଲୀରେ ଭିଭିଭୂମି ଏବଂ ଜଳବାୟୁ ପରିବର୍ଭନ କ୍ଷେତ୍ରର ଅଂଶୀଦାରମାନଙ୍କ ସହ ପ୍ରାକ୍ ବଜେଟ୍ ବିଷୟରେ ଆଲୋଚନା କରିଛନ୍ତି ଆଲୋଚନାରେ ପୁଞ୍ଜିବଜାର ଆର୍ଥିକ କ୍ଷେତ୍ର ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନୀ ଓ ବିକଚ୍ଚ ନିବେଶ ପାଣ୍ଠି ଆଦି ବିଷୟରେ ଆଲୋଚନା ହୋଇଛି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ବୈଠକରେ ଅର୍ଥ ଓ ଉଦ୍ୟୋଗ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଅର୍ଥ ସଚିବ ଖର୍ଚ୍ଚ ସଚିବ ରାଜସ୍ୱ ସଚିବ ଓ ଅର୍ଥ ମନ୍ତ୍ରଣାଳୟର ଅନ୍ୟ ଅଫିସରମାନେ ଯୋଗ ଦେଇଥିଲେ ଭାରତୀୟ ବଜାରର ଉତ୍ସାନ ପାଇଁ ଆର୍ଥିକ ଓ ପୁଞ୍ଜିବଜାରର ପ୍ରତିନିଧିମାନେ ବହୁ ପ୍ରସ୍ତାବ ଉପସ୍ଥାପନ କରିଥିଲେ ଏଲ୍ଜେପି ସ୍କ୍ଲିଟ୍ ରାମବିଳାସ ପାଶ୍ୱାନଙ୍କ ନେତୃତ୍ୱାଧୀନ ଲୋକଜନଶକ୍ତି ପାର୍ଟି ଏଲ୍ଜେପିରେ ବିଭାଜନ ଘଟିଥିବା ବେଳେ ବରିଷ୍ଠ ନେତା ଏବଂ ସାଧାରଣ ସମ୍ପାଦକ ସତ୍ୟାନନ୍ଦ ଶର୍ମାଙ୍କ ସମେତ ଦଳର ଅନ୍ୟ କେତେକ କାର୍ଯ୍ୟକର୍ତ୍ତା ଗତକାଲି ଏଲ୍ଜେପିରୁ ଇସ୍ତଫା ଦେଇଛନ୍ତି ଏଲ୍ଜେପି ସିକ୍ୟୁଲାର ଭାବେ ଅନ୍ୟ ଏକ ରାଜନୈତିକ ଦଳ ଗଠନ କରାଯାଇଛି ଦଳର ପୂର୍ବତନ ସାଧାରଣ ସମ୍ପାଦକ ସତ୍ୟାନନ୍ଦ ଶର୍ମା କହିଚ୍ଚନ୍ତି ଯେ ଶ୍ରୀ ପାଶ୍ୱାନ କେବଳ ଦଳରେ ନିଜ ପରିବାର ଲୋକଙ୍କୁ ଅଗ୍ରାଧିକାର ଦେଉଛନ୍ତି ପାଶ୍ୱାନଙ୍କ ପରିବାର ଦଳ ମଧ୍ୟରେ ସେମାନଙ୍କର ପ୍ରଭୃତ୍ୱ ଜାହିର କରୁଥିବା ବେଳେ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି ଇସ୍ରୋ ମିଶନ୍ ଭାରତ ନିଜର ମହାକାଶ କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରୁଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଇସ୍ରୋ ମୁଖ୍ୟ କେ ଶିବନ କହିଛନ୍ତି ଏହି ଉଚ୍ଚାଭିଳାଶୀ ପ୍ରକଳ୍ପ ଗଗନଜାନ ମିଶନ୍ର ଏକ ସଂପ୍ରସାରିତ ରୂପରେଖ ହେବ ସେ କହିଛନ୍ତି ଏହି ପ୍ରକଳ୍ପରେ କୌଣସି ଦେଶ ସହ ମିଶି କାର୍ଯ୍ୟ କରାଯିବ ନାହିଁ

ହକି ଇଣ୍ଡିଆ ଭୁବନେଶ୍ୱରରେ ଚାଲିଥିବା ଏଫ୍ଆଇଏଚ୍ ହକି ପ୍ରତିଯୋଗିତାର ଆଜି ଅନୁଷ୍ଠିତ ହେବାକୁଥିବା ସେମିଫାଇନାଲ୍ରେ ଭାରତ ଜାପାନକୁ ଭେଟିବ

ଆଜି ମ୍ୟାଚ୍ର ବିଜୟୀ ଦଳ ଅଲିମ୍ପିକ୍ କ୍ୱାଲିଫାୟରକୁ ମନୋନୀତ ହେବ

ଉଭୟ ଦଳ ଖେଳର ମଧ୍ୟାନ୍ତର ସୁଦ୍ଧା କୌଣସି ଗୋଲ୍ କରିନଥିବା ବେଳେ ପରେ ଭାରତ ପେନାଲ୍ଟି କର୍ଣ୍ଣର ସାହାଯ୍ୟରେ ଗୋଟିଏ ଗୋଲ୍ କରିବାରେ ସକ୍ଷମ ହୋଇଥିଲା ଆସନ୍ତାକାଲି ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ

ଆଜି ରୋଜ ବାଉଲ୍ଠାରେ ଇଲଣ୍ଡର ଓ୍ୱେଷ୍ଟଇଣ୍ଡିଜ୍ ସହ ମୁକାବିଲା ହେବ